ଆରୟ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଟୁଇଟ୍ କରି ଜଶାଇଛନ୍ତି

ଅଟକ ଥିବା ବ୍ୟକ୍ତିମାନେ ମୁମ୍ଯାଇର ବୋଲି ଜଣାପଡିଛି

ଏହା ସହିତ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ନାରକପତ୍ର ମଧ୍ଧ ଦେଇଛନ୍ତି

ଏହାକୁ ବିଜୁ ପକ୍କାଘର ନାଁରେ ନାମିତ କରି ଲୋକଙ୍କୁ ଘର ଯୋଗାଉଛନ୍ତି ଏହା ସହିତ କେବଳ ବିଜେଡ଼ି କର୍ମକର୍ତ୍ତାଙ୍କୁ ଘର ମିଳୁଥିବାବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚତ ହେଉଛନ୍ତି

ଚାଲିଛି ମା ଦୁର୍ଗାଙ୍କ ମେଲାଶି ପର୍ବ

କାଲିଠାରୁ କଟକ ଦେବୀଗଡ଼ାରେ ଅସ୍ତାୟୀ ପୋଖରୀ ବ୍ୟବସ୍ଷା କରାଯାଇ ସେଠାରେ ମୂର୍ଭି ବିସର୍ଜନ କରାଯାଉଛି

କାଲିଠାରୁ ଆର ହୋଇଥିବା ଭସାଶ ଉହବ ବର୍ଉମାନ ସୁଦ୍ଧା ଜାରି ରହିଛି ଆକି ରାତି ସୁଦ୍ଧା ଭସାଣ ଶେଷ ହେବା ସମ୍ଭାବନା ରହିଛି ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ତାୟୀ ପୋଖରୀ ନିର୍ମାଣ କରାଯାଇ ମୂର୍ତ୍ତି ବିସର୍ଜନ କରାଯାଇଛି ଭୁବନେଶ୍ୱରର ନୟାପଲ୍ଲୀ ସହିଦନଗର ଏବଂ ଚନ୍ଦ୍ରଶେଖରପୁରର ମୂର୍ଭି ଆର୍ଟିଓ ପଡ଼ିଆରେ ଏକାଠି ହେବା ପରେ ଭସାଣି କରାଯାଇଛି